ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂପର୍କରେ ସ୍ବଚନା ଦିଆଯାଇଛି

ଏମ୍ଏସ୍ଏମ୍ଇ ଶ୍ରମିକ ମଧ୍ୟମବର୍ଗ ଏବଂ ଉଦ୍ୟୋଗ ସମେତ ସମାଜର ବହୁବର୍ଗର ଲୋକମାନଙ୍କ ସହ ବ୍ୟାପକ ବିଚାର ବିମର୍ଷ ପରେ ଏହି ଭିଜନ ପ୍ରସ୍ତୁତ କରାଯାଇଛି ସେ କହିଛନ୍ତି ଏହି ଭିଜନ ଅନୁସାରେ ଉତ୍ପାଦନ ଶ୍ରମ ଜମି ନଗଦ କାରବାର ଓ ଆଇନ୍ ଭଳି କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରାଯିବ ସେ କହିଛନ୍ତି ଏଥିରେ ମଧ୍ୟ ସହଜରେ ବ୍ୟବସାୟ କରିବା ପାଇଁ ସୁବିଧାମାନ ରହିଛି ଅର୍ଥମନ୍ତ୍ରୀ କହିଛନ୍ତି ସ୍ଥାନୀୟ ସ୍ତରରେ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ହେଉଛି ଏହାର ମୂଳ ଲକ୍ଷ୍ୟ

ଏହା ସେହିସବୁ ଉଦ୍ୟୋଗଗୁଡ଼ିକର ଅଭିବୃଦ୍ଧିରେ ସାହାଯ୍ୟ କରିବ ମନ୍ତ୍ରୀ କହିଛନ୍ତି ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ସଂଜ୍ଞାରେ ପରିବର୍ତ୍ତନ କରାଯାଇଛି ଓ ସେଗୁଡ଼ିକରେ ପୁଞ୍ଜିନିବେଶର ସୀମା ବୃଦ୍ଧି କରାଯିବ

ଏଚ୍ଏମ ସିଏପିଏଫ୍ କ୍ୟାଷ୍ଟିନ୍ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ସିଏପିଏଫ୍ କ୍ୟାଣ୍ଟିନ୍ ଓ ଷ୍ଟୋର୍ଗୁଡ଼ିକରେ ଏଣିକି କେବଳ ଦେଶରେ ଉତ୍ପାଦିତ ସାମଗ୍ରୀଗୁଡ଼ିକ ବିକ୍ରି କରାଯିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍କଭି ନେଇଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କିଛି ଟ୍ୱିଟ୍ କରି କହିଛନ୍ତି ଆସନ୍ତା ଜୁନ୍ ପହିଲାରୁ ଦେଶର ସମସ୍ତ ସିଏପିଏଫ୍ କ୍ୟାଷ୍ଟିନ୍ଗୁଡ଼ିକରେ ଏହା ଲାଗୁ ହେବ

ଶ୍ରୀ ଶାହା ଦେଶରେ ଉତ୍ପାଦିତ ସାମଗ୍ରୀଗୁଡ଼ିକର ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏହା ଦେଶକୁ ଆତ୍ମନିର୍ଭରଶୀଳ କରିବ ବୋଲି ସେ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ପଛରେ ରହିଯିବାର ଏହା ସମୟ ନୁହେଁ ଦୁର୍ଯୋଗକୁ ସୁଯୋଗରେ ପରିଣତ କରିବାର ଏହା ପ୍ରକୃଷ୍ଣ ସମୟ

ଏହି ଅବସରରେ ସେମାନେ ରାଜ୍ୟପରିଷଦର ପ୍ରଥମ ଅଧ୍ୟକ୍ଷ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସମେତ କେନ୍ଦ୍ରୀୟ ହଲ୍ରେ ଥିବା ଅନ୍ୟାନ୍ୟ ମାନ୍ୟଗଣ୍ୟ ନେତାଙ୍କ ପ୍ରତିମ୍ଭର୍ତ୍ତିରେ ପ୍ରଷ୍ପାର୍ଘ୍ୟ ଅର୍ପଣ କରିଛନ୍ତି ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଏବଂ ବାଚସ୍କତି ଶ୍ରୀ ବିର୍ଲା ଦୁଇଟିଯାକ ହଲରେ ପ୍ରଥମ ଅଧିବେଶନର ବିଭିନ୍ନ ସ୍କୁତି ଏବଂ କାର୍ଯ୍ୟଧାରାର ରୋମନ୍ଚନ କରିଥିଲେ

ଆଇଏନ୍ଏସ୍ ଜଳାସ୍ୱ କେବଳ କେରଳ ଓ ଲାକ୍ଷାଦୀପର ଅଧିବାସୀମାନଙ୍କୁ ମାଳଦୀପରୁ ଆଶିବ ଏୟାର୍ ଇଣ୍ଡିଆ ମାଳଦୀପରେ ଥିବା ଅନ୍ୟ ରାଜ୍ୟଗୁଡ଼ିକର ଲୋକମାନଙ୍କୁ ଆଣୁଛି ଏୟାର୍ ଇଣ୍ଡିଆ ଏହି ଲୋକମାନଙ୍କୁ ନୂଆଦିଲ୍ଲୀ ବାଙ୍ଗାଲୋର ମୁମ୍ୟାଇ ଓ ଚେନ୍ନାଇରେ ନେଇ ପହଞ୍ଚାଇବ

ରେଳ ଭବନ ସହ ରେଳବୋର୍ଡକୁ ଆଙ୍କି ଏବଂ ଆସନ୍ତାକାଲି ଦୁଇଦିନ ଧରି ବନ୍ଦ ରଖାଯିବା ସହିତ ସାନିଟାଇଜ୍ କରାଯିବ ବୋଲି ଜଣାପଡ଼ିଛି

ତେବେ ଆମେରିକା ଏହା ଦ୍ୱାରା ସର୍ବାଧିକ କ୍ଷତିଗସ୍ତ ହୋଇଛି

ନେପାଳ କରୋନା ଗତ ଅଞ୍ଚଦିନ ମଧ୍ୟରେ ନେପାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍ବେଗଜନକ ଭାବରେ ବୃଦ୍ଧି ପାଇଛି